ସେ କହିଛନ୍ତି କାଶ୍ମୁ କାଶ୍ମୀରର ବିକାଶ ପାଇଁ ସରକାର ବିପ୍ଲବାତ୍ମକ ଓ ଐତିହାସିକ ନିଷ୍ପଭିମାନ ନେଇଛନ୍ତି

ମନ୍ତ୍ରୀ କହିଛନ୍ତି ସମସ୍ତ ଗେଜେଟେଡ୍ ଅଫିସର ଗ୍ରାମାଞ୍ଚଳକୁ ଗସ୍ତ କରୁଛନ୍ତି

ସେ କହିଛନ୍ତି ବିଶ୍ୱର ସର୍ବୋଚ୍ଚ ରେଳ ପୋଲ ଚେନ୍ନାବ୍ ନଦୀ ଉପରେ ନିର୍ମାଣ କରାଯାଉଛି ଓ ଆସନ୍ତାବର୍ଷ ଏହାର କାର୍ଯ୍ୟ ସମ୍ପର୍ଣ୍ଣ ହେବ ମନ୍ତ୍ରୀ କହିଛନ୍ତି ଲୋକମାନଙ୍କ ନିକଟବର୍ତ୍ତୀ ହେବା ପାଇଁ କେନ୍ଦ୍ରମନ୍ତ୍ରୀମାନେ ଜାନ୍ପୁ ଓ କାଶ୍ମୀରକୁ ଗସ୍ତ କରୁଛନ୍ତି

ଜାମ୍ମୁ କାଶ୍ମୀର ବିକାଶର ଠିକ୍ ଦିଗରେ ଗତ କରୁଥିବାର ମନ୍ତ୍ରୀ କହିଛନ୍ତି ସଭାରେ ବିତର୍କ ଆରମ୍ଭ କରି ବିରୋଧୀ ଦଳ ନେତା ଗୁଲାମନବୀ ଆକାଦ୍ ସରକାର ଜାନ୍ଗୁ ଓ କାଶ୍ମୀରକୁ ରାଜ୍ୟର ମାନ୍ୟତା ପୁନର୍ସ୍ଥାପନ କରିବାକୁ ଦେଇଥିବା ପ୍ରତିଶ୍ରୁତି ବିଷୟ ସ୍କରଣ କରାଇଛନ୍ତି ବର୍ତ୍ତମାନର କ୍ୟାଡର ଯଦି ଠିକ୍ ଭାବେ କାର୍ଯ୍ୟ କରୁଛି ତେବେ ସରକାର କାହିଁକି ଏହାର ମିଶ୍ରଣ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ଏ ବିଷୟରେ ସନ୍ଦେହ ପ୍ରକାଶ କରି ଶ୍ରୀ ଆଜ୍ଜାଦ କହିଛନ୍ତି ଏହି ବିଲ୍ ଉପସ୍ଥାପନ କରିବାରୁ ସରକାର ଜାନ୍ଗୁ ଓ କାଶ୍ମୀରକୁ ସବୁଦିନ ପାଇଁ କେନ୍ଦ୍ରଶାସିତ ଅଞ୍ଚଳ କରି ରଖିବାକୁ ଚାହୁଁଛନ୍ତି ବୋଲି ସ୍ୱଷ୍ଟ ହୋଇଯାଉଛି

ଶ୍ରୀ ଗୌତମ କହିଛନ୍ତି ସେଠାରେ ଅନୁସୂଚୀତ କାତିର ଲୋକମାନେ ସଂରକ୍ଷଣ ପାଇବାରୁ ବଞ୍ଚିତ ହୋଇଥିଲେ କିନ୍ତୁ ବର୍ତ୍ତମାନ ସେମାନେ ସେମାନଙ୍କର ଅଧିକାର ପାଉଛନ୍ତି

ସେ କହିଛନ୍ତି ଜାନ୍ମୁ କାଶ୍ମୀରରେ ଅଫିସରମାନଙ୍କର ଯଥେଷ୍ଟ ଅଭାବ ରହିଛି ଓ କ୍ୟାଡର ମିଶ୍ରଣ ହେବା ଦ୍ୱାରା ଏହି ଅସୁବିଧା ଦୂର ହୋଇପାରିବ ଆର୍ଜେଡିର ମନୋଜ୍ ଝା ବିଏସ୍ପିର ଅଶୋକ ସିଦ୍ଧାର୍ଥ ଆମ୍ ଆଦମୀ ପାର୍ଟିର ସୁଶୀଲ ଗୁପ୍ତା ବିଜେପିର ଶାମ୍ଶେର୍ ସିଂହ ମନହାସ୍ ପିଡିପିର ମୀର୍ ମହମ୍ମଦ୍ ଫୟାଜ୍ ଓ ବିଜେଡ଼ିର ଅମର ପଟ୍ଟନାୟକ ବିତର୍କରେ ଅଂଶଗ୍ରହଣ କରିଥିଲେ ପିଏମ୍ ଫାର୍ମ ଲଜ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ନୂଆ କୃଷି ଆଇନ୍ଗୁଡ଼ିକ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କ ପାଇଁ ବିକାଶ ଆଣିବ

ତାଙ୍କ ସରକାର ଆଣିଥିବା ସଂସ୍କାର ଓ ଯୋଜନା ଗୁଡ଼ିକ ବିଷୟ ଉଲ୍ଲେଖ କରି ସେ କହିଛନ୍ତି ଗରିବ ଓ କୃଷକମାନଙ୍କୁ କ୍ଷମତାପନ୍ନ କରିବା ପାଇଁ ଏନ୍ଡିଏ ସରକାର ପ୍ରତିଶ୍ରତିବଦ୍ଧ

ଶ୍ରୀ ମୋଦୀ କହିଛନ୍ତି କୃଷକମାନେ ସେମାନଙ୍କର ଉତ୍ପାଦିତ ପଦାର୍ଥ ଗୁଡ଼ିକୁ ବିଭିନ୍ନ ସ୍ଥାନରେ ଅଧିକ ଲାଭରେ ବିକ୍ରି କରିବା ପାଇଁ କିଶାନ୍ ରେଳ ଓ କିଶାନ୍ ଉଡ଼ାଶ ଯୋଜନା ଆରମ୍ଭ କରାଯାଇଛି କୃଷି ଆଇନ୍ଗୁଡ଼ିକୁ ପ୍ରତ୍ୟାହାର କରିବା ପାଇଁ ବିରୋଧୀ ଦଳ ଗୁଡ଼ିକର ଦାବିକୁ ସମାଲୋଚନା କରି ଶ୍ରୀ ମୋଦୀ କହିଛନ୍ତି ବିକାଶ ହାସଲ ପାଇଁ ପ୍ରତିବନ୍ଧକ କୌଣସି ରୂପେ ସାହାଯ୍ୟ କରିପାରିବ ନାହିଁ ପ୍ରଧାନମନ୍ତ୍ରୀ କହିଛନ୍ତି ରାଷ୍ଟ୍ରପତିଙ୍କ ଅଭିଭାଷଣ ସଂକ୍ରାନ୍ତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ କୌଣସି ଗୋଟିଏ ବି ବିରୋଧୀ ଦଳର ସଦସ୍ୟ କୃଷକମାନଙ୍କ ଆନ୍ଦୋଳନର କାରଣ ବିଷୟ ଉଲ୍ଲେଖ କରିନାହାନ୍ତି ଶ୍ରୀ ମୋଦୀ କହିଛନ୍ତି କେବଳ ଏନ୍ଡିଏ ସରକାର ନୁହନ୍ତି ପୂର୍ବର ଅନେକ ସରକାର କୃଷି କ୍ଷେତ୍ରରେ ସଂସ୍କାର ଅଣାଯିବାକୁ କହି ଆସିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଉକ୍ତିକୁ ଉଦ୍ଧାର କରି ଶ୍ରୀ ମୋଦୀ କହିଛନ୍ତି ୟୁପିଏ ସରକାର କୃଷି କ୍ଷେତ୍ରର ସଂସ୍କାର ବିଷୟ କହି ଆସୁଥିଲେ କିନ୍ତୁ ବର୍ତ୍ତମାନ ବିରୋଧୀ ଦଳମାନେ ରାଜନୈତିକ ଫାଇଦା ପାଇଁ ସେମାନଙ୍କର ଆଭିମୁଖ୍ୟରେ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି ଅନେକ ରାଜ୍ୟସରକାର କୃଷି କ୍ଷେତ୍ରରେ ସଂସ୍କାର ଗୁଡ଼ିକୁ ଲାଗୁ କରି ସାରିଥିବା ବିଷୟ ପ୍ରଧାନମନ୍ତ୍ରୀ ଜଣାଇଛନ୍ତି ସମବାୟ ଦୁଗ୍ମ ଫାର୍ମ ବିଷୟ ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଦେଶରେ ଦୁଗ୍ମ ଉତ୍ପାଦନରେ ଆସିଥିବା ସଫଳତା ଦୁଗ୍ଧ ବିକ୍ରେତାମାନଙ୍କୁ ମିଳିଥିବା ସ୍ୱାଧୀନତା ଯୋଗୁଁ ସମ୍ଭବ ହୋଇଛି ସେହିଭଳି ସ୍ୱାଧୀନତା କୃଷକମାନଙ୍କୁ ମିଳିବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ନୂଆ କୃଷି ଆଇନ୍ଗୁଡ଼ିକ କୃଷକମାନଙ୍କୁ ଏହି ସ୍ୱାଧୀନତା ପ୍ରଦାନ କରିବ ପ୍ରଧାନମନ୍ତ୍ରୀ କହିଛନ୍ତି ଯେତେବେଳେ ଏକ ବିପୁବାତ୍ମକ ସଂସ୍କାର ଅଣାଯାଇଥାଏ ସେତେବେଳେ ମତପାର୍ଥକ୍ୟ ଦେଖାଦେଇଥାଏ ସବୁଜ ବିପୁବ ସମୟରେ ମଧ୍ୟ ଏଭଳି ମତପାର୍ଥକ୍ୟ ଦେଖାଦେଇଥିଲା ସବୁଜ ବିପ୍ଳବ ପାଇଁ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ପ୍ରତି କୃତଞ୍ଜତା ଜ୍ଞାପନ କରିଛନ୍ତି ପିଏମ୍ ଏମ୍ଏସ୍ପି ଏପିଏମ୍ସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଦେଶର କୃଷକମାନଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟବସ୍ଥା ଜାରି ରହିବ ଓ ନୂଆ କୃଷି ଆଇନ୍ ଗୁଡ଼ିକ ଦ୍ୱାରା ଏପିଏମ୍ସି ମଣ୍ଡି ବ୍ୟବସ୍ଥାର କୌଣସି ଅସୁବିଧା ହେବ ନାହିଁ ସେ କହିଛନ୍ତି ଗରିବ ଲୋକମାନଙ୍କ ପାଇଁ ଶସ୍ତା ରେସନ୍ ଯୋଜନା ମଧ୍ୟ ଜାରି ରହିବ କ୍ଷୁଦ୍ର ଚାଷୀମାନଙ୍କର ଅଭାବ ଅସୁବିଧା ଦୂର କରିବା ପାଇଁ ଏକ ସମ୍ମିଳୀତ ଆଭିମୁଖ୍ୟ ଗ୍ରହଣ ସକାଶେ ସେ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନୂଆ ଚିନ୍ତାଧାରା ଗୁଡ଼ିକ ଉପରେ ସକାରାତ୍ମକ ସମାଲୋଚନାକୁ ସ୍ୱାଗତ କରିଛନ୍ତି କିନ୍ତୁ କ୍ରମାନ୍ୱୟରେ ପ୍ରତିବନ୍ଧକ ସୃଷ୍ଟି କରାଯିବା ଦ୍ୱାରା କୃଷକମାନଙ୍କୁ ମିଳିବାକୁ ଥିବା ଅଧିକାର ଓ ସୁବିଧାରୁ ସେମାନେ ବଞ୍ଚିତ ହେବେ ବୋଲି ସେ ସତର୍କ କରାଇଛନ୍ତି କୃଷି ମନ୍ତ୍ରୀ ଓ କୃଷକ ସଂଘ ଗୁଡ଼ିକ ମଧ୍ୟରେ ହୋଇଥିବା କଥାବାର୍ତ୍ତା ବିଷୟ ଉଲ୍ଲେଖ କରି ସେ କହିଛନ୍ତି ଅଚଳାବସ୍ଥାର ଦୂରୀକରଣ ପାଇଁ ଅଧିକ କଥାବାର୍ତ୍ତା ସକାଶେ ସରକାର ପ୍ରସ୍ତୁତ ଅଛନ୍ତି ଆନ୍ଦୋଳନ ସ୍ଥାନରେ ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ପିଲାମାନେ ଥିବାରୁ ଏହା ଉପରେ ପ୍ରଧାନମନ୍ତ୍ରୀ ଉଦ୍ବେଗ ପ୍ରକାଶ କରି ସେମାନଙ୍କୁ ଘରକୁ ଫେରିଯିବା ପାଇଁ ଅନୁରୋଧ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି କୃଷକମାନେ ବିଶେଷ କରି ପଞ୍ଜାବର କୃଷକମାନେ ଆନ୍ଦୋଳନ ଯୋଗୁଁ ବିଭ୍ରାନ୍ତ ହେଉଛନ୍ତି ସେମାନଙ୍କର ବଳୀଦାନ ଓ ସାହସର ଉଲ୍ଲେଖ କରି ସେ କହିଛନ୍ତି ଦେଶ ପଞ୍ଜାବର ଜନସାଧାରଣ ଓ କୃଷକମାନଙ୍କୁ ସର୍ବଦା ସମ୍ମାନ ଦେଇଆସିଛି ଆନ୍ଦୋଳନକୁ ଉସକାଉଥିବା ନେତାମାନଙ୍କର ସମାଲୋଚନା କରି ଶ୍ରୀ ମୋଦୀ କହିଛନ୍ତି କିଛି ଲୋକ କେବଳ ଆନ୍ଦୋଳନ ହେଉ ବୋଲି ଚାହୁଁଛନ୍ତି କୋବିଡ୍ ବିଷୟ ଉଲ୍ଲେଖ କରି ଶ୍ରୀ ମୋଦୀ ଏହାର ମୁକାବିଲାରେ ସମସ୍ତଙ୍କର ଉଦ୍ୟମର ଭୂୟସୀ ପ୍ରଶଂସା କରିଛନ୍ତି ସେ କହିଛନ୍ତି ବିଦେଶୀ ପୁଞ୍ଜିନିବେଶ ଐତିହାସିକ ସ୍ତର ଛୁଇଁଛି ଯେତେବେଳେ କି ଅନ୍ୟ ଦେଶ ଗୁଡ଼ିକ କୋବିଡ୍ ସଂକ୍ରମଣ ସହ ଜୁଝୁଛନ୍ତି ରାଷ୍ଟ୍ରପତିଙ୍କ ଅଭିଭାଷଣ ପାଇଁ ସେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶ ସମ୍ମୁଖରେ ଦେଖାଦେଇଥିବା ଚ୍ୟାଲେଞ୍ଜ ଦେଶକୁ ଆତ୍ମନିର୍ଭର କରିବା ପାଇଁ ଅଧିକ ଶକ୍ତି ଯୋଗାଇଛି

ଦେଶରେ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନ କାର୍ଯ୍ୟକାରୀ ହେଉଥିବାର ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ସେ କହିଛନ୍ତି ଭାରତ ଅନ୍ୟ ଦେଶଗୁଡ଼ିକୁ ମଧ୍ୟ ପ୍ରତିଷେଧକ ଯୋଗାଉଛି

ଏଥିରେ ବିଭିନ୍ନ ଦେଶର ସରକାର ଉଦ୍ୟେଗପତି ଶିକ୍ଷାବିତ୍ ଜଳବାୟୁ ବିଞ୍ଜାନୀ ଯୁବା ଓ ସମାଜସେବୀ ଅଂଶଗ୍ରହଣ କରିବେ ଚଳିତବର୍ଷର ଶୀର୍ଷକ 'ଆମର ସାଧାରଣ ଭବିଷ୍ୟତର ପୁନଃ ସଂଜ୍ଞା ନିର୍ଦ୍ଧାରଣ ସମସ୍ତଙ୍କ ପାଇଁ ସୁରକ୍ଷିତ ପରିବେଶ' ରହିଛି

ସେଗୁଡ଼ିକ ମଧ୍ୟରେ ଆସାମ ବିହାର ଗୁଜରାତ ହରିଆନା ଝାଡ଼ଖଣ୍ଡ କର୍ଣ୍ଣାଟକ କେରଳ ମଣିପୁର ଓଡ଼ିଶା ରାଜସ୍ଥାନ ତ୍ରିପୁରା ଓ ଉତ୍ତରାଖଣ୍ଡ ରହିଛି

ସର୍ବାଧିକ ଲୋକଙ୍କୁ କୋବିଡ ପ୍ରତିଷେଧକ ଦେବାରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି ଭାରତ ଉପରକୁ ବିଟେନ ଓ ଆମେରିକା ରହିଛି